ବିଜେପି ସିମୋଗା ସଂସଦୀୟ ନିର୍ବାଚନ ମଣ୍ଡଳିରେ ବିଜୟୀ ହୋଇଛି

କର୍ଣ୍ଣାଟକ ଇଲେକ୍ସନ୍ କର୍ଣ୍ଣାଟକରେ କଂଗ୍ରେସ ଜେଡିଏସ୍ ମେଣ୍ଟ ଦୁଇଟି ଲୋକସଭା ଆସନ ଓ ଦୂଇଟି ବିଧାନସଭା ଆସନ ଲାଭ କରିଥିବାବେଳେ ବିଜେପି ସିମୋଗା ଲୋକସଭା ଆସନ ହାସଲ କରିଛି

ସେହି ଆସନରୁ ବିଜେପିର ଶ୍ରୀରାମୁଲୁ ସାଂସଦ ଥିଲେ

ଏମ୍ପି ଇଲେକ୍ସନ୍ ମଧ୍ୟପ୍ରଦେଶରେ ଦୁଇ ବୃହତ୍ ରାଜନୈତିକ ଦଳ ଅଧିକାଂଶ ଆସନରେ ସେମାନଙ୍କ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିସାରିଥିବା ଦୃଷ୍ଟିରୁ ସେଠାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ଗତକାଲି ବିଜେପି ଓ କଂଗ୍ରେସର ବହ୍ର ବଡ଼ ବଡ଼ ପ୍ରାର୍ଥୀ ସେମାନଙ୍କର ମନୋନୟନ ପତ୍ର ଦାଖଲ କରିଥିବାବେଳେ ଆହ୍ରରି ଅନେକ ପ୍ରାର୍ଥୀ ଦୀପାବଳି ପରେ ମନୋନୟନ ପତ୍ର ଦାଖଲ କରିବେ

ତେବେ ଘଟିୟା ଆସନର୍ ବିକେପି ଏହାର ପ୍ରାର୍ଥୀଙ୍କ ନାମ ପ୍ରତ୍ୟାହାର କରିନେଇଛି ସେଠାରେ ପ୍ରାର୍ଥୀ ଥିବା ଦେବୀ ସିଂ ପଟେଲ୍ଙ୍କର ଗତକାଲି ହୃଦ୍ଘାତରେ ପରଲୋକ ଘଟିଥିଲା

ତେବେ ଏଥିରେ ପାର୍ଟିର ରାଜ୍ୟଶାଖା ମୁଖ୍ୟ କମଳନାଥ ଓ ନିର୍ବାଚନ ପ୍ରଚାର କମିଟିର ଦାୟିତ୍ୱରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କର ନାମ ନାହିଁ

ପିଏମ୍ ବାରାଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ବାରାଣସୀରେ ଦ୍ରଇଟି ଗୁର୍ରତ୍ୱପୂର୍ଷ ଜାତୀୟ ରାଜପଥକ୍ତ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

ଭାରତମାଳା କାର୍ଯ୍ୟକ୍ରମ ଅଧୀନରେ ଏନ୍ଏଚ୍ଏଆଇଦ୍ୱାରା ସେଗୁଡ଼ିକୁ ନିର୍ମାଣ କରାଯାଇଛି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଏକ ଇସ୍ତାହାରରେ କହିଛନ୍ତି ଏହା ଯାତ୍ରା ସମୟ କମ୍ କରିବା ସହ ଇନ୍ଧନ ବ୍ୟବହାର ଓ ପ୍ରଦୂଷଣକୁ ମଧ୍ୟ କମ୍ କରିବ ଏହି ରିଙ୍ଗ୍ ରୋଡ଼୍ ବୌଦ୍ଧ ଧର୍ମାବଲୟୀମାନଙ୍କୁ ସହଜରେ ସାରନାଥରେ ପହଞ୍ଚିବାକୁ ସୁଯୋଗ ଦେବ ପ୍ରଧାନମନ୍ତ୍ରୀ ବାରାଣସୀଠାରେ ଗଙ୍ଗାନଦୀ ଉପରେ ଏକ ଜଳପଥ ଟର୍ମିନାଲ୍କୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ଗର୍ଗ କରିବେ

ବିଶ୍ୱବ୍ୟାଙ୍କ ସହାୟତାରେ ଅନ୍ତର୍ଦେଶୀୟ ଜଳପଥ କର୍ତ୍ତ୍ୱପକ୍ଷଙ୍କଦ୍ୱାରା ଏହି ପ୍ରକଳ୍ପଗୁଡ଼ିକୁ ନିର୍ମାଣ କରାଯାଉଛି

ରାଜନାଥ ମାଓଇଷ୍ଟସ୍ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ସରକାରଙ୍କ ଆତ୍କସମର୍ପଣ ନୀତିର ସଫଳତା ନକ୍କଲପନ୍ଥୀମାନଙ୍କୁ ହିଂସାର ପଥ ପରିହାର କରିବାକୁ ବାଧ୍ୟ କରୁଛି ଛତିଶଗଡ଼ ପୁଲିସ୍ ନିକଟରେ ବହୁସଂଖ୍ୟାରେ ମାଓବାଦୀମାନେ ଆତ୍କସମର୍ପଣ କରିବା ଘଟଣାରେ ସନ୍ତୋଷ ପ୍ରକାଶ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଆହୁରି ଅଧିକ ମାଓବାଦୀ ଏଭଳି ଆତ୍କସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ୍ ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି

ଶ୍ରୀ ସିଂ କହିଛନ୍ତି ଏହି ଆତ୍ମସମର୍ପଣରୁ ଛତିଶଗଡ଼ ସରକାର ମାଓବାଦୀମାନଙ୍କପାଇଁ ସଫଳତାର ସହ ଆତ୍କସମର୍ପଣ ଓ ଥଇଥାନ ନୀତି କାର୍ଯ୍ୟକାରୀ କରାଉଥିବାର ସ୍ୱଷ୍ଟ ସନ୍ଦେଶ ମିଳୁଛି ଏହା ମଧ୍ୟ ରାଜ୍ୟର ନିରାପତ୍ତା ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆଣିଛି ବୋଲି ସେ ଦର୍ଶାଇଛନ୍ତି ଜେକେ ଏସ୍ଏମ୍ସି ଜନ୍ମୁ କାଶ୍ମୀରରେ ବିଜେପି ସମର୍ଥିତ ପିପୁଲ୍ସ୍ କନ୍ଫରେନ୍ସ ପ୍ରାର୍ଥୀ ତଥା ନ୍ୟାସନାଲ୍ କନ୍ଫରେନ୍ସ୍ର ପ୍ରର୍ବତନ ମୁଖପାତ୍ର କୁନେଦ୍ ଅକ୍ଟିବ୍ ମଙ୍ଗୁ ଶ୍ରୀନଗର ପୌର ନିଗମର ମେୟର୍ ନିର୍ବାଚିତ ହୋଇଛନ୍ତି

ଉମା ଭାରତୀ ସାନିଟେସନ୍ କେନ୍ଦ୍ର ପାନୀୟ ଜଳ ଓ ପରିମଳ ବିଭାଗ ମନ୍ତ୍ରୀ ଉମା ଭାରତୀ କହିଛନ୍ତି ନିରନ୍ତର ପରିମଳ ରକ୍ଷା କରିବାପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି ଗତକାଲି ବିହାରରେ ଗଙ୍ଗା ଗ୍ରାମ ସ୍ୱଚ୍ଛତା ସମ୍ମେଳନରେ ଉଦ୍ବୋଧନ ଦେଲାବେଳେ ସ୍ବଶ୍ରୀ ଉମା ଭାରତୀ ଏହା କହିଛନ୍ତି

ଗଙ୍ଗାନଦୀ କୃଳରେ ରହିଥିବା ଗ୍ରାମଗୁଡ଼ିକୁ ଖୋଲାରେ ଶୌଚମୁକ୍ତ କରିବା କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବୃକ୍ଷରୋପଣପାଇଁ ଗୁରୁତ୍ୱାରୋପ ସହ ଆଦର୍ଶ ଗ୍ରାମରେ ପରିଣତ କରିବା ଗଙ୍ଗା ଗ୍ରାମର ଲକ୍ଷ୍ୟ

ସାବରିମାଳା ସାବରିମାଳାସ୍ଥିତ ପ୍ରସିଦ୍ଧ ଆୟାପ୍ସା ମନ୍ଦିରରେ ସ୍ୱତନ୍ତ୍ର ପ୍ରଜାର ଅଂଶବିଶେଷ ଭାବେ କଡ଼ା ନିରାପତ୍ତା ମଧ୍ୟରେ ଶ୍ରୀଚିତ୍ର ଅଟ୍ଟା ଥିରୁନାଲ୍ ପର୍ବ ସୁରୁଖୁରୁରେ ଚାଲିଛି

ସୀତାରମଣ ଅର୍ରଣାଚଳ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅରୁଣାଚଳ ପ୍ରଦେଶର ଉପର ଦିବାଙ୍ଗ କିଲ୍ଲାର ଆଗୁଆ ଘାଟିଗୁଡ଼ିକରେ ମୃତ୍ୟନ ଯବାନମାନଙ୍କ ସହିତ ଦୀପାବଳି ଉହବ ପାଳନ କରିବାପାଇଁ ସେଠାକୁ ଯାତ୍ରା କରିଛନ୍ତି ଜଣେ ସରକାରୀ କର୍ମକର୍ତ୍ତା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେନାବାହିନୀର ପ୍ରତିରକ୍ଷା ପ୍ରସ୍ତୁତି ଓ ମୌଳିକ ତାଞ୍ଚା କ୍ଷେତ୍ରରେ ବିକାଶ ବିଷୟରେ ସୂଚନା ଦିଆଯିବ ଏକ ଟ୍ୱିଟ୍ ବାର୍ତ୍ତାରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଶ୍ରୀମତୀ ସୀତାରମଣ ଆସାମର ଦିନ୍ଜନ୍ ଓ ଅରୁଣାଚଳ ପ୍ରଦେଶର ଆନ୍ଦ୍ରା ଲା ଓମ୍କାର ଏବଂ ଅନିନୀଠାରେ ଦୀପାବଳି ପାଳନ କରିବେ

ଶ୍ରୀମତୀ ସୀତାରମଣ ଶହିଦ୍ ଯବାନମାନଙ୍କ ସମ୍ପର୍କୀୟମାନଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟସ୍ତଚୀ ରହିଛି ଫେଷ୍ଟିଭାଲ୍ ତାମିଲ୍ନାଡୁ ସମେତ ଅଧିକାଂଶ ଦକ୍ଷିଣାଞ୍ଚଳ ରାଜ୍ୟରେ ପାରମ୍ପରିକ ଆନନ୍ଦ ଉଲ୍ଲାସ ଓ ଧାର୍ମିକ ମନୋଭାବ ସହ ଆଜି ଦୀପାବଳି ପର୍ବ ପାଳିତ ହେଉଛି ଉତ୍ତର ପ୍ରଦେଶର ଅଯୋଧ୍ୟାଠାରେ ମହାଦୀପାବଳି ଉତ୍ସବ ଦୀପୋହବ ଆରମ୍ଭ ହୋଇଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ପତ୍ନୀ କିମ୍ ଜଙ୍ଗ୍ ସୁ' ଉହବରେ ମ୍ରଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦୀପାବଳି ଅବସରରେ କେଦାରନାଥ ପରିଦର୍ଶନ କରିବେ ସେ କେଦାରପୁରୀଠାରେ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ସହ ସେଠାରେ ଦୁର୍ବିପାକ ପରେ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକୁ ସମୀକ୍ଷା କରିବେ

ହଂକଂରୁ ଆସି କୋଲ୍କାତା ବିମାନ ବନ୍ଦରରେ ଓହ୍ଲାଇବା ପରେ କୁଲ୍କର୍ଷ୍ଣଙ୍କୁ ଗିରଫ କରାଯାଇଥିବାର ଜଣାପଡ଼ିଛି ଚୋକ୍ସିଙ୍କର ହଙ୍ଗ୍କଙ୍ଗ୍ସ୍ଥିତ ଏକ ପ୍ରତିରୂପ କମ୍ପାନୀରେ ଶ୍ରୀକୁଲ୍କର୍ଷୀ ନିର୍ଦ୍ଦେଶକ ଥିଲେ ତାଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା ୟୁଏସ୍ ମିଡ୍ ଟର୍ମ ପୋଲ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ଫ୍ଙ୍କ ଦୁଇ ବର୍ଷ ଶାସନକାଳ ସମ୍ପର୍କରେ ଜନମତ ସଂଗ୍ରହ ପାଇଁ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଭୋଟଗ୍ରହଣ ଆରମ୍ଭ ହୋଇଛି

ଶ୍ରୀଲଙ୍କା ପଲିଟିକାଲ୍ ଶ୍ରୀଲଙ୍କାରେ ରାଜନୈତିକ ଦ୍ୱନ୍ଦ୍ୱ ବଳବତ୍ତର ଥିବାବେଳେ ମହାନ୍ଦା ରାଜପକ୍ଷେଙ୍କ ନେତୃତ୍ୱର ନୂଆ ସରକାରର ଜଣେ ମନ୍ତ୍ରୀ ଇସ୍ତଫା ଦେଇ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ରାନୀଲ୍ ବିକ୍ରମାସିଫ୍ଟେଙ୍କ ଦଳରେ ସାମିଲ୍ ହୋଇଛନ୍ତି ମନୁଷା ନାନାୟାକରା ଗତ ସପ୍ତାହରେ ଉପମନ୍ତ୍ରୀ ଭାବେ ଶପଥ ନେଇଥିଲେ